ପୀଡ଼ିତ ପରିବାରମାନଙ୍କ ଥଇଥାନ ଦିଗରେ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି କହିଥିଲେ

ଅନେକ ଗ୍ରାମର ଲୋକମାନେ ପର୍ବତ ଶିଖର ଛାଡ଼ି ଅନ୍ୟ ସ୍ଥାନକୁ ଚାଲିଆସିବା ପାଇଁ ଇଛା ପ୍ରକାଶ କରିଛନ୍ତି ତେଣୁ ସେମାନଙ୍କ ପାଇଁ ନୁତନ ବସତିଗୁଡ଼ିକୁ ଗ୍ରାମ ଭାବେ ଘୋଷଣା କରି ପାନୀୟ ଜଳ ଅଙ୍ଗନଓ୍ୱାର୍ଡି କେନ୍ଦ୍ର ବିଦ୍ୟାଳୟ କମ୍ୟୁନିଟି ଘର ସ୍ୱାସ୍ଥ୍ୟ ସେବା ଆଦି ମୌଳିକ ସୁବିଧା ଯୋଗାଇ ଦିଆଯିବ

ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟରେ ଅନାଥ ହୋଇଯାଇଥିବା ପିଲାମାନଙ୍କ ପାଇଁ ଶିକ୍ଷା ଏବଂ ସମସ୍ତ ଆନୁଷଙ୍ଗିକ ଖର୍ଚ ବହନ କରିବେ

ଭଞ୍ଞନଗରଠାରେ ବାତ୍ୟା ଓ ବନ୍ୟା ପରବର୍ତୀ ଉଦ୍ଧାର ସହାୟତା ଏବଂ ଥଇଥାନ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା ସହ ଯୁଦ୍ଧକାଳୀନ ଭିତ୍ତିରେ ସେ ସବୁ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

ଖାନ୍ନଗର ବାଦାମବାଡ଼ି ଚାଉଳିଆଗଞା କଲେଜଛକ ଯୋବ୍ରା ମାଲଗୋଦାମ ପୂଜା କମିଟି ପକ୍ଷରୁ ନିର୍ମିତ ତୋରଣ ବେଶ୍ ଆକର୍ଷଣୀୟ ହୋଇଛି

ନଅ ଦିନ ବ୍ୟାପୀ ଚାଲିଥିବା ମା ବିରଜାଙ୍କ ରଥଯାତ୍ରାର ଆକି ହେଉଛି ଶେଷ ଦିନ